ସେହିପରି ନବରଙ୍ଙପୁର ଜିଲ୍ଲା ବିଜେପି ପକ୍ଷରୁ ମନ୍ତୀଙ୍କ ସମ୍ମୁକ୍ତି ଅଭିଯୋଗ ଥାନା ଘେରାଉ କରାଯାଇଛି ରାୟଗଡା ଜିଲ୍ଲାରେ ମଧ ବିଜେପି ଯୁବମୋର୍ଚା ଏହାର ପ୍ରତିବାଦ କରି ସଦର ଥାନା ଘେରାଉ କରିଛି

ଶ୍ରୀ କୁଲୁ ଗତ ଶନିବାର ଠାରୁ ଘରୁ ନିଖୋକ ଥିଲେ ତାଙ୍କୁ ଘରକୁ ଫେରାଇ ଆଶିବା ନିମନ୍ତେ ଉଦ୍ୟମ ଜାରୀ ରହିଥିବା ନେଇ ଏସପି କହିଛନ୍ତି

ତେବେ ଚଳିତବର୍ଷ କୌଣସି ଅଞ୍ଞଳରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳି ନ ଥିଲା